ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଚିକା ଉତ୍ସବ ଦିନକ୍ ଦିନ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ ବିରୋଧରେ ସଂଗ୍ରାମ କରିବାପାଇଁ ଆସନ୍ତାକାଲିଠାରୁ ସାରା ଦେଶରେ ଟିକା ପର୍ବ ପାଳନ କରାଯାଉଛି

ଏହି କାର୍ଯ୍ୟକ୍ରମକ୍ତ ଟିକା ପର୍ବ ଭାବେ ପାଳନ କରିବାପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି

କୋଭିଡ୍ ଟିକା ପାଇଁ ପଞ୍ଜୀକରଣ କରିବା ଲାଗି ବରିଷ୍ଣ ନାଗରିକମାନଙ୍କୁ ସାହାଯ୍ୟ କରିବା ସକାଶେ ଆଗେଇ ଆସିବାକୁ ଶ୍ରୀ ମୋଦି ଦେଶର ଯୁବକମାନଙ୍କୁ ଆହ୍ୱାନ ଜଶାଇଛନ୍ତି ଆରୋଗ୍ୟ ସେତ୍ର ଆପ୍ ଓ କୋ ୱିନ୍ ପୋର୍ଟାଲ୍ ମାଧ୍ୟମରେ ସବ୍ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବାପାଇଁ ପଞ୍ଜୀକରଣ କରିପାରିବେ ଟିକାଦାନ କେନ୍ଦ୍ରକୃ ଯାଇ ପଞ୍ଜୀକରଣ କରିବା ସୁବିଧା ମଧ୍ୟ ଉପଲବ୍ଧ ରହିଛି ବହୁମାତ୍ରାରେ ଟିକା ନେବାପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଉତ୍ତରପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିକା ଉତ୍ସବରେ ଯୋଗଦେବାକୁ ରାଜ୍ୟର କନସାଧାରଣଙ୍କୁ ନିବେଦନ କରିଛନ୍ତି

ବହ୍ରମାତ୍ରାରେ ଆସି ଟିକା ନେବା ପାଇଁ ନୀତିଶକ୍ତମାର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି

ଦେଶରେ କୋଭିଡ ମହାମାରୀର ଆବିର୍ଭାବ ପରଠାର୍ ଏହା ହେଉଛି ସର୍ବାଧିକ ସଂକ୍ରମଣ

ପ୍ରଣେରେ ଆଜି ଏକ କରୋନା ସମୀକ୍ଷା ବୈଠକରେ ଯୋଗଦେଇ ସାରି ସେ ସାମ୍ଭାଦିକମାନଙ୍କୁ ଏହି ସଚନା ଦେଇଛନ୍ତି ଶ୍ରୀ ଜାବ୍ଡେକର କହିଛନ୍ତି ଭେଷ୍ଟିଲେଟର୍ ଯୋଗାଇ ଦିଆଯିବା ସଙ୍ଗେ ସଙ୍ଗେ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ବିପୁଳ ପରିମାଣର ଅକ୍ଟିକେନ୍ ସିଲିକ୍ଷର୍ ଯୋଗାଇ ଦେବାଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

ସପ୍ତାହାନ୍ତ ଲକ୍ଡାଉନ୍ ପ୍ରତି ପୁଣେ ଜନସାଧାରଣଙ୍କ ସମର୍ଥନକୁ ଶ୍ରୀ ଜାବ୍ଡେକର ପ୍ରଶଂସା କରିଛନ୍ତି

ଏହି ସହରଗୁଡ଼ିକ ହେଲା ଆଜମୀର ଭିଲ୍ରଆଡ଼ା ଅଲୱାର ଚିତ୍ତୋରଗଡ଼ ଦୁଙ୍ଗରପୁର ଯୋଧପୁର କୋଟା ଓ ଅବୁରୋଡ

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷର୍ ବ୍ୟାପକ ଭାବେ କରୋନା ପରୀକ୍ଷା କରାଯିବ ବୋଲି ନିଷ୍ପଭି ନିଆଯାଇଛି

ତୋମର ଫାର୍ମର୍ସ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆନ୍ଦୋଳନରୁ ଓହରି ଯିବାପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପୁଣି ଥରେ କୃଷକମାନଙ୍କୁ ନିବେଦନ କରିଛନ୍ତି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ତୋମର କହିଛନ୍ତି ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କ ସହ କଥାବର୍ତ୍ତା କରିବାପାଇଁ ସରକାର ସବୁବେଳେ ପ୍ରସ୍ତୁତ ରହିଛନ୍ତି ସେ କହିଛନ୍ତି ଅନେକ କୃଷକ ସଙ୍ଗଠନ ଅର୍ଥନୀତି ବିଶେଷଜ୍ଞ ଓ ବିଭିନ୍ନ ବର୍ଗର ଲୋକମାନେ କୃଷି ଆଇନଗୁଡ଼ିକୁ ସମର୍ଥନ ଜଣାଉଥିବାବେଳେ ଅଳ୍ପ କେତେକ ଲୋକ ଏହାକୁ ବିରୋଧ କରୁଛନ୍ତି

ହର୍ଷବର୍ଦ୍ଧନ ହୋମିଓପ୍ୟାଥି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଆଧୁନିକ ଔଷଧ ବ୍ୟବସ୍ଥା ସହ ସମ୍ମିଶ୍ରଣରେ ହୋମିଓପ୍ୟାଥି ଦେଶର ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଆଜି ନୂଆଦିଲ୍ଲୀରେ ହୋମିଓପ୍ୟାଥି ଓ ସମନ୍ୱିତ ଔଷଧ ବ୍ୟବସ୍ଥା ପାଇଁ ରୂପରେଖ ସଂକ୍ରାନ୍ତ ଏକ ସମ୍ମଳନୀରେ ଉଦ୍ବୋଧନ ଦେଲାବେଳେ ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ବ୍ୟବସ୍ଥା ଭାବେ ବ୍ୟାପକ ଗବେଷଣା ଓ ବ୍ୟବସ୍ଥିତ ଭାବେ ପ୍ରଗତି ହାସଲ କରିବା ଅତି ଆନନ୍ଦର ବିଷୟ ବୋଲି ସେ ମତ ଦେଇଛନ୍ତି ଶ୍ରୀ ବର୍ଦ୍ଧନ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପାଇଁ ଆୟୁଷ ଔଷଧ ବ୍ୟବସ୍ଥା ଯଥେଷ୍ଟ ଫଳପ୍ରଦ ହୋଇପାରିଛି ସେ କହିଛନ୍ତି କାତୀୟ ସ୍ୱାସ୍ଥ୍ୟ ନୀତିରେ ଆୟୁଷ୍ ବ୍ୟବସ୍ଥାକୁ ମଜବୁତ୍ କରିବା ସଙ୍ଗେ ସଙ୍ଗେ ମୌଳିକତାଞ୍ଚା ସୁବିଧା ଓ ଔଷଧ ଗୁଣବତ୍ତାରେ ଉନ୍ନତି ଏବଂ ପ୍ରତିଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧି କରିବାକୁ ଗୁରୁତ୍ୱାରୋପ କରାଯାଇଛି ଆୟୁଷ୍ ମନ୍ତ୍ରଣାଳୟ ଅଧୀନରେ ହୋମିଓପ୍ୟାଥି ଗବେଷଣା ପରିଷଦ କେନ୍ଦ୍ର ପକ୍ଷରୁ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି ରେଲ୍ୱେ ବୋର୍ଡ଼ ଦେଶରେ ରେଳସେବା ବନ୍ଦ୍ କରିବାର କୌଣସି ଯୋଜନା ନାହିଁ ବୋଲି ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ସୁନୀତ୍ ଶର୍ମା କହିଛନ୍ତି ନ୍ତଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ରେଳସେବା ବନ୍ଦ୍ କରିବାପାଇଁ ରେଳ ମନ୍ତ୍ରଣାଳୟ ନିକଟକୁ କୌଣସି ଅନୁରୋଧ ଆସି ନାହିଁ ଦେଶରେ ଯାତାୟତ କରିବାପାଇଁ ଟ୍ରେନ୍ ଅଭାବ ନ ଥିବା ସେ ସୂଚନା ଦେଇଛନ୍ତି ସେ କହିଛନ୍ତି ଯେଉଁମାନେ ଯାତାୟତ କରିବାକୁ ଚାହିଁବେ ସେମାନଙ୍କ ପାଇଁ ଟ୍ରେନ୍ ସେବା ଉପଲହ୍ଧ ରହିବ ରେଳ ଷ୍ଟେସନ୍ଗୁଡ଼ିକରେ ଦେଖାଦେଉଥିବା ଗହଳି ସାଧାରଣ ବୋଲି କହିବା ସହ ଆବଶ୍ୟକତା ଅନୁସାରେ ରେଳ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶ୍ରୀ ଶର୍ମା ସ୍ୱଚନା ଦେଇଛନ୍ତି ଏତେ ସଂଖ୍ୟାରେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦେଖାଇବା ନିୟମ ବାଧ୍ୟତାମୂଳକ କରିବା ଅବସ୍ଥାରେ ନ ଥିବା ସେ କହିଛନ୍ତି

ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଢିମବଙ୍ଗର ସିଲିଗୁଡ଼ି ଅନ୍ତର୍ଗତ କାୱାଖଲିଠାରେ ଆଜି ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ବିଶାଳ ଜନସମାବେଶକ୍ତ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଅସଲ ପରିବର୍ତ୍ତନ ଓ ସୋନାର ବଙ୍ଗଲା ପାଇଁ ବିଜେପିକୁ ଭୋଟ୍ ଦେବା ଲାଗି ଆହ୍ବାନ ଜଣାଇଛନ୍ତି ଜଳଶକ୍ତି ସିକୁମ୍ ଜଳଜୀବନ ମିଶନ ଅଧୀନରେ ଆସନ୍ତାବର୍ଷ ମାର୍ଚ୍ଚ ମାସ ପୂର୍ବର୍ ସିକ୍ରିମ୍ର ପ୍ରତ୍ୟେକ ଘରକ୍ ପାଇପ୍ ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କର ଯୋଜନା ରହିଛି

ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସିକ୍କିମ୍ ଓ ତ୍ରିପୁରା ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣ ସଂକ୍ରାନ୍ତୀୟ ବାର୍ଷିକ କ୍ରିୟାନୃଷ୍ଣାନ ଯୋଜନା ଉପସ୍ଥାପନ କରାଯାଇଛି ପାନୀୟ ଜଳ ଓ ପରିମଳ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିକଟରେ ଏହି ଉପସ୍ଥାପନ ଆଗତ କରାଯାଇଥିବା ଜଣାପଡ଼ିଛି